ମ୍ରଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନ୍ଷିତ କ୍ ବିନେଟ୍ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ଅନ୍ୟପକ୍ଷରେ କାଳିଆ ଯୋଜନା ଏବଂ ଏସ୍ମା ଆଇନରେ ସଂଶୋଧନପାଇଁ ନିଷ୍ବଭି ହୋଇଛି ସେହିପରି ଉଚ୍ଚତର ବୃଭିଗତ ଓ ବୈଷୟିକ ଶିକ୍ଷା ପ୍ରଚଳନ ପାଇଁ ଭୁବନେଶ୍ୱରସ୍ରିତ ସିଭିରମଣ ଇଞ୍ଞିନିୟରିଂ କଲେଜକୁ ସିଭିରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟରେ ପରିଶତ କରିବାପାଇଁ ଆଇନ ପ୍ରଣୟନ ପ୍ରସ୍ତାବକୁ ମଞ୍ଚୁରି ମିଳିଛି

ଜଳ କୃଷିକୁ ଲାଭଜନକ ବ୍ୟବସାୟରେ ପରିଶତ କରିବାପାଇଁ ଦୃଢ଼ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ମଧୁର ଜଳ ଓ ଲ୍ୱଶି ଜଳ ଜୀବ ଚାଷ ସମ୍ୟନ୍ଧୀୟ ବୈଷୟିକ ଜ୍ଞାନ ସମ୍ମର୍କରେ ମହ୍ୟଚାଷୀଙ୍କୁ ତାଲିମ୍ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି

ତେବେ ରାଜ୍ୟ ସରକାର ଏହାକୁ ଚଳିତ ବର୍ଷ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି